ନାରୀଶକ୍ତିର ଭାବନା ଓ ନିପ୍ରଣତା ଆଗରେ ସେ ନତମସ୍ତକ ହୋଇଛନ୍ତି

ପିଏମ୍ ଓମେନ୍ସ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା କଣାଇଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ନାରୀ ଶକ୍ତିର ଭାବନା ଓ ନିପୁଣତା ନିକଟରେ ସେ ନତମସ୍ତକ

ସେ କହିଛନ୍ତି ଭାରତର କୋଣ ଅନ୍ଦ୍ରକୋଣରେ ଅନେକ ସଫଳ ମହିଳା ଅଛନ୍ତି ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ସଂଘର୍ଷ ଓ ଆକାଂକ୍ଷା କୋଟି କୋଟି ଲୋକଙ୍କ ପ୍ରେରଣା ଯୋଗାଉଛି ଏହିଭଳି ମହିଳାମାନଙ୍କର ସଫଳତାର ଜୟଗାନ କରିବାପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିବା ସହିତ ସେମାନଙ୍କଠାରୁ କିଛି କିଛି ଶିକ୍ଷାଲାଭ କରିବାପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର୍ ଆକାଉଣ୍ଟ ବ୍ୟବହାର କରି ନିଜର ଜୀବନଯାତ୍ରା ସମ୍ପର୍କରେ ବଖାଶିଥିବା ସ୍ନେହ ମୋହନଦୋସ କହିଛନ୍ତି ତାଙ୍କ ମା'ଙ୍କଠାରୁ ସେ ଅନୁପ୍ରାଣିତ ହୋଇ ବାସହୀନ ଲୋକମାନଙ୍କୁ ଆହାର ଯୋଗାଇଦେବାର ଅଭ୍ୟାସ ବୃଦ୍ଧି କରିବା ସହ 'ଫୁଡ୍ବ୍ୟାଙ୍କ୍ ଇଣ୍ଡିଆ' ନାମରେ ଏକ ସଂସ୍ଥା ଖୋଲିଛନ୍ତି ଭାରତରୁ କ୍ଷୁଧା ଦୂର କରିବା କାର୍ଯ୍ୟରେ ସେ ଅନେକ ସ୍ୱେଚ୍ଛାସେବୀଙ୍କ ସହ ମିଶି କାର୍ଯ୍ୟ କର୍ତ୍ଥନ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ରାଷ୍ଟ୍ରର ବୋଲି ସୁଶ୍ରୀ ମୋହନଦୋସ କହିଛନ୍ତି ଦେଶର ନାଗରିକ ବିଶେଷକରି ମହିଳାମାନେ ଆଗକୁ ଆସି ତାଙ୍କ ସହିତ ଏହି କାର୍ଯ୍ୟରେ ହାତ ମିଳାଇବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଜଣେ ଭୋକିଲା ଲୋକର ପେଟରେ ଦାନା ଦେଇ ଏକ କ୍ଷୁଧାମୁକ୍ତ ବିଶ୍ୱ ଗଢ଼ିବା ଦିଗରେ ଅବଦାନପାଇଁ ସେ ଆହ୍ୱାନ କରିଛନ୍ତି ନିଜର ମତ ଉପସ୍ଥାପନ କରି ଭିନ୍ନକ୍ଷମ କର୍ମକର୍ତ୍ତା ଏବଂ ଅନୁପ୍ରେରଣାକାରୀ ବକ୍ତା ଡକ୍ଟର ମାଳବିକା ଆୟାର କହିଛନ୍ତି ଯଦି ମନୁଷ୍ୟ ନିଜର ମନୋଭାବରେ ପରିବର୍ତ୍ତନ ଆଶିବ ତେବେ ଶାରୀରିକ ଅକ୍ଷମତାର କଳଙ୍କ ବିରୋଧରେ ସେ ଅଧା ଲଡ଼େଇରେ ବିଜୟ ହାସଲ କରିପାରିବ ସେ କହିଛନ୍ତି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ମତାମତର ପ୍ରସାରଣପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଶାରୀରିକ ଅକ୍ଷମତାକୁ ନେଇ ଯୁଗ ଯୁଗ ଧରି ଯେଉଁ ଅନ୍ଧବିଶ୍ୱାସ ରହିଆସିଛି ତାକୁ ଦୂର କରିବାପାଇଁ ଭାରତ ସଠିକ୍ ମାର୍ଗରେ ଗତି କରୁଛି ବୋଲି ତାଙ୍କର ବିଶ୍ୱାସ ଆହୁରି ଦୂଢ଼ୀଭୂତ ହୋଇଛି

ଏହାସଡ୍ତ୍ୱେ ସେ କଠିନ ପରିଶ୍ରମଦ୍ୱାରା ପିଏଚ୍ଡି ହାସଲ କରିବାରେ ସଫଳ ହୋଇଛନ୍ତି ପ୍ରେଜ୍ ନାରୀଶକ୍ତି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନ ପରିସରରେ ନାରୀଶକ୍ତି ପ୍ରରସ୍କାର ପ୍ରଦାନ କରିଛନ୍ତି

ଏହି ଜାତୀୟ ପୁରସ୍କାର ପ୍ରତିବର୍ଷ ବିଶେଷକରି ଦୂର୍ବଳ ଏବଂ ଅସହାୟ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଗୋଷ୍ଠୀ ଏବଂ ସଂସ୍ଥାଗୁଡ଼ିକକୁ ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ତାଙ୍କ ବାସଭବନରେ ନାରୀଶକ୍ତି ପୁରସ୍କାର ବିଜେତାମାନଙ୍କ ସହ ଭାବ ବିନିମୟ କରିବେ ଭିପି ଓମେନ୍ସ ଡେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା କଣାଇବା ସହ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତାର ଗ୍ରଣଗାନ ସହିତ ଏକ ଅଧିକ ଲିଙ୍ଗଗତ ସମାନତାଭିତ୍ତିକ ବିଶ୍ୱ ଗଠନପାଇଁ ପ୍ରତିଜ୍ଞାବଦ୍ଧ ହେବାକୃ ଜନସାଧାରରଙ୍କୃ ଆହ୍ୱାନ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ନାଇଡୁ କହିଛନ୍ତି ଲିଙ୍ଗଗତ ପାତର ଅନ୍ତର କରାଯିବା ଓ ମହିଳାମାନଙ୍କ ବିରୋଧରେ ଅତ୍ୟାଚାର ପ୍ରତି ଶ୍ୱନ୍ୟ ସହିଷ୍ଠତା ରହିବା ନିହାତି ଆବଶ୍ୟକ ଏଚ୍ଏମ୍ ଓମେନ୍ସ ଡେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅନ୍ତର୍ଜାତୀୟ ମହିଳା ଦିବସରେ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ସମାଜକୁ ଗଢ଼ିତୋଳିବା ଦିଗରେ ପ୍ରତି ସମୟରେ ନାରୀ ଶକ୍ତିର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ତାହାକୁ ସେ ସମ୍ମାନ ଜଣାଉଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ଶାହା କହିଛନ୍ତି ନାରୀମାନେ ସଦାସର୍ବଦା ଆମ୍ଭମାନଙ୍କ ଜୀବନର ଆଲୋକବର୍ତ୍ତିକା ସଦୂଶ ଏବଂ ସେମାନଙ୍କର ନିଃସ୍ୱାର୍ଥପରତା ଓ ତ୍ୟାଗ ଅବର୍ଷ୍ଣନୀୟ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଭାରତରେ ମହିଳାମାନଙ୍କ ମାର୍ଗଦର୍ଶନରେ ବିକାଶର ଏକ ନୂଆଯୁଗର ଅୟମାର୍ୟ ହୋଇଛି ଶ୍ରୀ ଶାହା କହିଛନ୍ତି 'ବେଟି ବଚାଓ ବେଟି ପଢ଼ାଓ' ମହିଳାଙ୍କପାଇଁ ଉଦ୍ଦିଷ୍ଟ 'ମୁଦ୍ରା ଯୋଜନା' ସ୍ୱଚ୍ଚ ଭାରତ ମିଶନ ଅଧୀନରେ ଶୌଚାଳୟ ନିର୍ମାଣ ତଥା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳାମାନଙ୍କ ଜୀବନରେ ଏକ ସାମଗ୍ରିକ ପରିବର୍ତ୍ତନ ଘଟିପାରିଛି ରାଜନାଥ ଓମେନ୍ସ ଡେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମାଜର ପ୍ରତିଟି ସ୍ତରରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ଶ୍ରୀ ସିଂହ କହିଛନ୍ତି ଏହି ଦିବସ ପାଳନ ସମାଜରେ ଲିଙ୍ଗଗତ ସମତା ପ୍ରତିଷ୍ଠା ଓ ମହିଳାଙ୍କୁ ସମର୍ଥ କରିବାରେ ହୋଇଥିବା ପ୍ରଗତିର ସମୀକ୍ଷା ନିମନ୍ତେ ଏକ ଅବସର ଦେଇଥାଏ

ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ଏଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତ ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ ଶ୍ରୀ ମୋଦୀ କହିଛନ୍ତି ସମସ୍ତ ବିଭାଗଗୁଡ଼ିକୁ ପରସ୍କର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ ଓ ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଓ ଏହାକୁ ରୋକିବା ପାଇଁ ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାକ୍ ପଡ଼ିବ

ଡବ୍ଲ୍ୟଏଚ୍ଓ କରୋନା ସମଗ୍ର ବିଶ୍ୱରେ କରୋନା ଭୂତାଣୁଦ୍ୱାରା ଏକଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଣ୍ଠିତ କରିଛି

ଇଡି ରାଣା କପ୍ଟର୍ ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଗିରଫ କରାଯାଇଛି ସେ ଓ ତାଙ୍କର କେତେକ ସହଯୋଗୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗମାନ ରହିଛି ମୁମ୍ୟାଇଠାରେ ଗତକାଲି ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି

ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ୟାଇଠାରେ ଥିବା ତିନି ଝିଅଙ୍କ ଘର ମଧ୍ୟ ଖାନତଲାସ କରାଯାଇଛି